ଦୀପାବଳି ଅବସରରେ ସ୍ଥାନୀୟ ସାମଗ୍ରୀ କିଶିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି

ଆଜି ସମଗ୍ର ଦେଶରେ ଆଲୋକର ପର୍ବ ଦୀପାବଳି ପାଳିତ ହେଉଛି

ମନ୍ କୀ ବାତ୍ କନ୍ୟାମାନଙ୍କୁ ସମ୍ଭର୍ଦ୍ଧିତ କରି ନାରୀ ଶକ୍ତିର ଶୌର୍ଯ୍ୟ ଓ ଉପଲହ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି ଦୀପାବଳି ପର୍ବ ଅବସରରେ ଭାରତ୍ କୀ ଲକ୍ଷ୍ମୀ କାର୍ଯ୍ୟକ୍ରମ ନାମରେ ଯେଉଁ ଅଭିଯାନ ଆରମ୍ଭ ହୋଇଥିଲା ସେଥିପ୍ରତି ଦେଶର କୋଶ ଅନୁକୋଶରୁ ବିପୁଳ ଜନ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ସନ୍ତୋଷ ପ୍ରକଟ କରିଛନ୍ତି ଏହିଭଳି ଉଦାହରଣରୁ ଲୋକେ ପ୍ରେରଣା ନେବାକୁ ସେ ଆହ୍ୱାନ ଜଣାଇଛନ୍ତି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ୍ କୀ ଲକ୍ଷ୍କୀ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଏ ସମ୍ପର୍କରେ ଅନେକ ପ୍ରେରଣାଦାୟୀ କାହାଣୀ ଓ ଘଟଣା ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା ଏହି ଅବସରରେ ସେ ସପ୍ତଦଶ ଶତାବ୍ଦୀର କନ୍ନଡ଼ କବୟିତ୍ରୀ ସାଞ୍ଚ ହୋନ୍ନାମ୍ମାଙ୍କ ଉଦାହରଣ ଦେଇ କହିଛନ୍ତି ସେ ଏକ କବିତା ଲେଖିଥିଲେ ଯେଉଁଥିରେ ସେ କନ୍ୟାମାନଙ୍କୁ ସାମାଜିକ ତନ୍ତ୍ରର ରଜୁ ସୃଷ୍ଟିକାରିଣୀ ଏବଂ ଭବିଷ୍ୟତର ଗର୍ବ ଓ ଗୌରବ ବୋଲି ବର୍ଶ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ବପର୍ବାଣି ମଣିଷ ମନରେ ନୂଆ ଚେତନା ଜାଗ୍ରତ କରେ ଏଥର ଦୀପାବଳିରେ ସ୍ଥାନୀୟ ସାମଗ୍ରୀ କିଣି ଉତ୍ସବ ପାଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି

ସ୍ୱଚ୍ଛତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଏପରି ଏକ କାହାଣୀ ଯାହା ଘରରୁ ଘରକୁ ପାଖରୁ ଦରକୁ ସାରା ଦେଶରେ ଗୁଞ୍ଜରିତ ହୋଇଥିଲା ଏବଂ ଜନ ସମର୍ଥନ ପାଇ ଏହା ସଫଳ ହୋଇଛି ଦେଶର ସର୍ବୋଚ୍ଚ ସୀମାନ୍ତ ଇଲାକା ସିଆଚେନ୍ର ଉଦାହରଣ ଦେଇ ସେ କହିଛନ୍ତି ସେଠାରେ ଆମ ଯବାନମାନେ କେବଳ ଦେଶର ସୁରକ୍ଷାରେ ଲିପ୍ତ ନାହାନ୍ତି ସେମାନେ ମଧ୍ୟ ସ୍ପଚ୍ଛତା ଅଭିଯାନରେ ଲାଗିଛନ୍ତି

ସର୍ଦ୍ଦାର ପଟେଲ୍ଙ୍କର ଲୋକଙ୍କ ସଙ୍ଗଠିତ କରିବା ଏବଂ ବିଭିନ୍ନ ମତବାଦର ଲୋକଙ୍କୁ ଏକାଠି କରିବାର ବିରଳ ପ୍ରତିଭା ଥିଲା

ଜାତି ଓ ସମ୍ପ୍ରଦାୟ ଭିତ୍ତିରେ ଯେପରି କୌଣସି ବାଛବିଚାର ଲୋକ ଭିତରେ ନ ରହେ ସେଥିପାଇଁ ସେ ସାୟିଧାନରେ ଏହାକୁ ଏକ ମୌଳିକ ଅଧିକାର ଭାବେ ରଖିବାକୁ ସ୍ୱପାରିସ କରିଥିଲେ ଏହାଛଡ଼ା ତତ୍କାଳୀନ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ କରି ଭାରତକୁ ଏକ ଦୃଢ଼ ସଂଘୀୟ ବ୍ୟବସ୍ଥାରେ ପରିଣତ କରିବାରେ ସର୍ଦ୍ଦାର ପଟେଲ୍ଙ୍କ ଅବଦାନ ଅବିସ୍କରଣୀୟ ଲାକ୍ଷାଦ୍ୱୀପରେ କିପରି ତତ୍କାଳ ଜାତୀୟ ପତାକା ଉଡ଼ିଲା ଏବଂ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିବା କିଛି ଦେଶ କିପରି ବିଫଳ ହେଲେ ସେ ସମ୍ପର୍କରେ ସେ ମଧ୍ୟ ଉଲ୍ଲେଖ କରିଥିଲେ

ଏକତା ପାଇଁ ଦୌଡ଼ ଏକାତ୍ମର ପ୍ରତୀକ ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ନିଦର୍ଶନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଗୁରୁ ନାନକଦେବଙ୍କ ବାଣୀ ଓ ବାର୍ତ୍ତା ଭାରତ ସମେତ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦୀପାବଳିର ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ସୁଖସମୃଦ୍ଧି କାମନା କରିଛନ୍ତି

ଚଣ୍ଡୀଗଡ଼ସ୍ଥିତ ରାଜଭବନରେ ଆଉ କିଛି ସମୟ ପରେ ଶପଥ ଗ୍ରହଣ ଉତ୍ସବ ଅନ୍ଦୁଷ୍ଠିତ ହେବ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଶ୍ରୀ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଓ ବିକେପିକୁ ସମର୍ଥନ ଜଣାଇଥିବା ଜେକେପିର ଦୃଷ୍ୟନ୍ତ ଚୌତାଲାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ପାଠ କରାଇବେ

ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ୍ ଗ୍ୟାସ୍ ଓ ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶରେ ଇସ୍କାଦର ଚାହିଦା ଉଲ୍ଲେଖନୀୟ ଭାବେ ବଢ଼ିଛି

ଜାପାନ୍ର ଟୋକିଓଠାରେ ଅନୁଷ୍ଠିତ ଇସ୍କାତ ସଂକ୍ରାନ୍ତ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଭାରତରେ ଇସ୍କାତ ଉଦ୍ୟୋଗକୁ ନିୟନ୍ତ୍ରଣମୁକ୍ତ କରାଯାଇଛି ଏବଂ ଏହା ଉତ୍ପାଦନ ବୃଦ୍ଧିରେ ସହାୟକ ହେବ ସାଇକ୍ଲୋନ୍ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ସଂଗଠିତ ସାମୁଦ୍ରିକ ଝଡ଼ କ୍ୟାର୍ ଏକ ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଛି ଏହା ଉତ୍ତର ପଣ୍ଠିମ ଦିଗରେ ଓମାନ ଆଡ଼କୁ ଗତି କର୍ରଛି ଏହାର ପ୍ରଭାବରେ ମହାରାଷ୍ଟ୍ରର ରତ୍ନଗିରି ଓ ସିନ୍ଧ୍ ଦୂର୍ଗ ଜିଲ୍ଲା ତଥା ଗୋଆରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ମହାରାଷ୍ଟ୍ର ଗୋଆ କର୍ଷାଟକ ଓ ଦକ୍ଷିଣ ଗୁଜରାଟର ସମୁଦ୍ରକୂଳିଆ ଅଞ୍ଚଳର ମହ୍ୟଜୀବୀମାନେ ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି

ଏକ ନୂଆ ସରକାର ଗଠନ କରି ଦେଶରେ ସାମାଜିକ ସଂସ୍କାର କାର୍ଯ୍ୟକାରୀ କରିବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି ସ୍ବଚନାଯୋଗ୍ୟ ଚିଲିରେ ସାମାଜିକ ସଂସ୍କାର କାର୍ଯ୍ୟକାରୀ କରିବାକୁ ଦେଶବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ ଚାଲିଛି ଦେଶର ବିଭିନ୍ନ ସହରରେ କିଛିଦିନ ହେଲା ଲାଗୁ ହୋଇଥିବା କର୍ଫ୍ୟୁକ୍ତ ଉଠାଇ ଦିଆଯାଇଛି ତେବେ ଦେଶରେ କାରି ହୋଇଥିବା କରୁରୀ ପରିସ୍ଥିତିକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ବିରୋଧି ଦଳମାନେ ଦାବି କର୍ରଛନ୍ତି

ଦେଶର ସାମରିକ ବାହିନୀର ଜଣେ ମୁଖପାତ୍ର କହିଛନ୍ତି ଏହିସବୁ ସୈନ୍ୟ ଓ ପୁଲିସ୍ କର୍ମଚାରୀ ଏକ ଡଙ୍ଗାରେ ନଦୀ ପାର ହେଉଥିବାବେଳେ ବିଦ୍ରୋହୀମାନେ ସେମାନଙ୍କୁ ଘେରିଯାଇ ନିଜ ଅକ୍ତିଆରକୁ ନେଇଯାଇଥିଲେ ଦିଓାଲି ଆଲୋକର ପର୍ବ ଦୀପାବଳି ଆଜି ସମଗ୍ର ଦେଶରେ ପାଳନ କରାଯାଉଛି ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱଚକ ଏହି ପର୍ବ ଅବସରରେ ଲୋକମାନେ ଧନର ଦେବୀ ମା' ଲକ୍ଷ୍କୀଙ୍କୁ ମଧ୍ୟ ପୂଜା କରିଥାନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କୟାନାଇଡ଼ୁ ଦୀପାବଳି ଅବସରରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ କୋବିନ୍ଦ ତାଙ୍କ ବାର୍ଭାରେ କହିଛନ୍ତି ଏହି ଉତ୍ସବ ନିରାଶା ଉପରେ ଆଶା ଅସତ୍ୟ ଉପରେ ସତ୍ୟ ଓ ତମସା ଉପରେ ଆଲୋକର ବିଜୟଗାଥା ବହନ କରିଥାଏ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଏହି ଆଲୋକର ପର୍ବ ସତ୍ୟର ଚିରନ୍ତନ ଶକ୍ତି ତଥା ପାପ ଓ ଅସତ୍ୟକ୍ତ ପରାହତ କରିବା ପାଇଁ ଏହାର କ୍ଷମତାକୁ ଦର୍ଶାଇଥାଏ

ସେ ଏକ ସ୍ଥାନରେ ଆତ୍କଗୋପନ କରିଥିବାବେଳେ ଆମେରିକା ସୈନ୍ୟଙ୍କ ଆକ୍ରମଣରେ ନିହତ ହୋଇଥିବା ଅନୁମାନ କରାଯାଉଛି ତେବେ ଏ ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇ ନାହିଁ

ବ୍ୟାଡ୍ମିଣ୍ଟନ୍ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ରୀ ଏବଂ ଚିରାଗ ସେଟ୍ଟି ଫ୍ରେଞ୍ଚ ଓପନ୍ ବ୍ୟାଡମିଙ୍କନ ଟୁର୍ଷ୍ଣାମେଣ୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି ପ୍ୟାରିସ୍ଠାରେ ଚାଲିଥିବା ଟୁର୍ଷାମେଣ୍ଟରେ ଏହି ଭାରତୀୟ ଯୋଡ଼ି ଜାପାନର ହିରୋୟୁକି ଏଷ୍ଡୋ ଓ ୟୁତା ୱାତାନାବେଙ୍କ ଯୋଡ଼ିକୁ ସିଧାସଳଖ ସେଟ୍ରେ ପରାସ୍ତ କରିଛନ୍ତି